ଗୋଟିଏ ଦିନ ଭିତରେ ଏତେ ସଂଖ୍ୟକ ଲୋକ ସଂକ୍ରମିତ ହେବା ଏହା ହେଉଛି ଏପର୍ଯ୍ୟନ୍ତ ପ୍ରଥମ ଘଟଣା

ଆଇସିଏମ୍ଆର୍ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପ୍ରକ୍ରିୟା କାରି ରଖିଛି

କୋଭିଡ୍ ନାଇଷ୍ଟିନ୍ ସଂକ୍ରମିତମାନଙ୍କ ଲକ୍ଷଣ ମଧ୍ୟରେ ସ୍ୱାଦଶକ୍ତି ଓ ଘ୍ରାଣ ଶକ୍ତି ଲୋପ୍ ପାଇଯିବାକୁ ଅନ୍ତର୍ଭୁକ୍ତ କରାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ୍ ନାଇଷ୍ଟିନ୍ ଇନ୍ଭେଷ୍ଟିକେସନାଲ୍ ଥେରାପି ଓ ରେମ୍ଡେସ୍ବୀର ଔଷଧ କନ୍ଭାଲସେଣ୍ଟ ପ୍ଲାଜମା ଥେରାପି ତସିଲୁଜିମାବ୍ ଓ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କେବଳ ସ୍ୱତନ୍ତ୍ର କୋଭିଡ୍ ସଂକ୍ରମିତମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରଡ଼ିକ ମଧ୍ୟରେ ପଞ୍ଜାବ ଆସାମ କେରଳ ଉତ୍ତରାଖଣ୍ଡ ଝାଡ଼ଖଣ୍ଡ ଛତିଶଗଡ ତ୍ରିପୁରା ହିମାଚଳପ୍ରଦେଶ ଚଣ୍ଡିଗଡ ଗୋଆ ମଣିପୁର ନାଗାଲାଣ୍ଡ ଲଦାଖ ପୁଡ଼ୁଚେରୀ ଅରୁଣାଚଳପ୍ରଦେଶ ମେଘାଳୟ ମିକୋରାମ୍ ଆଶ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜ ଦାଦ୍ରା ନଗରହାବେଳୀ ଓ ଦାମନ୍ ଏବଂ ଡିଉ ଓ ସିକିମ୍ ଏବଂ ଲାକ୍ଷାଦ୍ୱୀପ ରହିଛି କରିବେ

ସେଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ତାମିଲନାଡ଼ୁ ଦିଲ୍ଲୀ ଗ୍ରଜ୍ତରାଟ ରାଜସ୍ତାନ ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ ପଣ୍ଠିମବଙ୍ଗ କର୍ଷାଟକ ବିହାର ଆନ୍ଧ୍ରପ୍ରଦେଶ ହରିୟାନା ଜାମ୍ମୁ ଓ କାଶ୍ମୀର ତେଲେଙ୍ଗାନା ଏବଂ ଓଡ଼ିଶା ସହ କଥାବାର୍ତ୍ତା କରିବେ ଦେଶରେ କରୋନା ସଂକ୍ରମିତ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଗତ ମାର୍ଚ୍ଚ ମାସର୍ଚ କୋଭିଡ କଟକଶା ଲାଗ୍ରହେବା ପରଠାର୍ ପ୍ରଧାନମନ୍ତ୍ରୀଙ୍କର ରାଜ୍ୟ ମୁଖ୍ୟମାନଙ୍କ ସହ ଏହା ଷଷ୍ଠ ବୈଠକ ହେବ

ଏହି ପର୍ଯ୍ୟାୟରେ ବହ୍ର କ୍ଷେତ୍ରରେ କେହଳତାମାନ ଗ୍ରହଣ କରାଯାଇଛି

ସର୍ବସାଧାରଣ ଓ ବ୍ୟବସାୟୀମାନଙ୍କ ସୁବିଧା ଲାଗି ପଦକ୍ଷେପମାନ ଗ୍ରହଣ କରାଯାଇଛି ଯାହାଫଳରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବ

ଏହା ଉତ୍ପାଦନକାରୀ ଯୋଗାଶକାରୀ ଓ ଗ୍ରାହକମାନଙ୍କୁ କୋଭିଡ୍ ନାଇଷ୍ଟିନ୍ର ଫଳପ୍ରଦ ମୁକାବିଲାରେ ସାହାଯ୍ୟ କରିବ ଏହି ଜାତୀୟ ସ୍ୱାସ୍ଥ୍ୟ ସେବା ଯୋଗାଣ ଶୃଙ୍ଖଳ କୋଭିଡ୍ ନାଇଷ୍ଟିନ୍ ସମୟରେ ପୋର୍ଟାଲ୍ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ଦୂର କରିବ ଆରୋଗ୍ୟ ପାଥ୍ ସ୍ଥାପନର ମୂଳ ଲକ୍ଷ୍ୟ ହେଉଛି କାତୀୟ ସ୍ତରରେ ଏକ ସୂଚନା ପରିଚାଳନା ଓ ପୂର୍ବାନୁମାନ ଡାଟାବେସ ପ୍ଲାଟ୍ଫର୍ମ ସ୍ଥାପନ କରିବା ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ମୁଖ୍ୟ ଆବଶ୍ୟକତାଗୁଡ଼ିକ ପାଇଁ ଚାହିଦା ଓ ଯୋଗାଣ କ୍ଷେତ୍ରରେ ଏହା ସାହାଯ୍ୟ କରିବ ଏହା ହସ୍କିଟାଲ୍ ପାଥୋଲୋଜି ପରୀକ୍ଷାଗାର ଗବେଷଣା ପ୍ରତିଷ୍ଠାନ ମେଡିକାଲ୍ କଲେଜ୍ ଓ ରୋଗୀମାନଙ୍କୁ ସାହାଯ୍ୟ କରିପାରିବ ଡାକ୍ତରୀ ସରଞ୍ଜାମ ରୋଗନିରୂପଣ ଯନ୍ତ୍ରପାତି ଔଷଧପତ୍ର ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଶ୍ୱାସକ୍ରିୟା ସହାୟତା ଯନ୍ତ୍ର ସମେତ ବିଭିନ୍ନ ଚିକିତ୍ସା ସାମଗ୍ରୀର ଆବଶ୍ୟକତା ଓ ଚାହିଦାର ପୂରଣ ପାଇଁ ଏହା ସେହିସବୁ ପଦାର୍ଥର ଯୋଗାଣକାରୀ ଉତ୍ପାଦନକାରୀ ଆମଦାନିକାରୀଙ୍କ ମଧ୍ୟରେ ଏକ ସେତୁ ସଦୂଶ କାର୍ଯ୍ୟ କରିବ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ସିଏସ୍ଆଇଆର୍ କହିଛି ଆରୋଗ୍ୟପାଥ୍ ଏକ ଜାତୀୟ ସ୍ୱାସ୍ଥ୍ୟସେବା ସୂଚନା ମଞ୍ଚ ହେବ ଏହା ରୋଗୀମାନଙ୍କ ପାଖରେ ଉନ୍ନତମାନର ସ୍ୱାସ୍ଥ୍ୟସେବା କ୍ଷେତ୍ରର ସରଞ୍ଜାମ ପହଞ୍ଚାଇବାରେ ସହାୟତା କରିବ ଏକ୍ସପର୍ଟ୍ ସ୍କିକ୍ ଆକାଶବାଣୀର ଏକ୍ନପର୍ଟ୍ ସିକ୍ କାର୍ଯ୍ୟକ୍ରମରେ ଆମେ ଦେଶର ବଡ଼ବଡ଼ ଚିକିତ୍ସା ବିଶେଷଜ୍ଞମାନଙ୍କର ମତାମତକୁ ଆପଶମାନଙ୍କ ନିକଟରେ ପହଞ୍ଚାଉଛୁ ଆକାଶବାଣୀର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏମସ୍ର ଗଷ୍ଠିବାତରୋଗ ବିଭାଗ ମୁଖ୍ୟ ଡକ୍ର ଉମା କୁମାର ଲୋକମାନଙ୍କୁ ଶାରିରୀକ ଦୂରତା ବଜାୟ ରଖିବା ହାତକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଓ କାଶ ହେଉଥିବା ସମୟରେ ମୁହଁକୁ ଆବୃତ୍ତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ଭାରତୀୟ ସର୍ବସାଧାରଣ ସ୍ୱାସ୍ଥ୍ୟ ଫାଉଣ୍ଡେସନ୍ ସଭାପତି ଡକ୍ଟର କେଶ୍ରୀନାଥ ରେଡ୍ରୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣରେ ଭାରତର ସ୍ଥିତି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିଛି ଏ ପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପଗୁଡ଼ିକର ସୁଫଳ ମିଳିବା ଆରମ୍ଭ କରିଛି ଏଚ୍ଏମ୍ ଦିଲ୍ଲୀ ସିଚ୍ୟୁଏସନ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆସନ୍ତାକାଲି ଏକ ବୈଠକରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ସମୀକ୍ଷା କରିବେ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏମସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲିରିଆ ଓ ଅନ୍ୟ ବରିଷ୍ଣ ଅଫିସର୍ମାନେ ବୈଠକରେ ଉପସ୍ଥିତ ରହିବେ ରାଜଧାନୀ ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି ଦୁଇଟିଯାକ ବୈଠକ ଡକାଇଛନ୍ତି ଦିଲ୍ଲୀ ଦେଶରେ କୋଭିଡ୍ ନାଇଷ୍ଟିନ୍ କ୍ଷେତ୍ରରେ ତୂତୀୟ ସ୍ଥାନରେ ରହିଛି ସୁପ୍ରିମ୍କୋର୍ଟ୍ ଦିଲ୍ଲୀର ହସ୍କିଟାଲ୍ଗୁଡ଼ିକର କାର୍ଯ୍ୟକଳାପକୁ ନେଇ ଦିଲ୍ଲୀ ସରକାରଙ୍କର ସମାଲୋଚନା କରିଥିଲେ

ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଅନେକ କଥାବାର୍ତ୍ତା ହେଉଛି କ୍ରପ୍ସ କମାଶ୍ଡର ସ୍ତରୀୟ କଥାବାର୍ତ୍ତାରୁ ଏହା ଆରମ୍ଭ ହୋଇଛି

ଡେରାଡୁନଥ ସ୍ଥିତ ଭାରତୀୟ ସାମରିକ ଏକାଡେମୀ ଠାରେ ପାସିଂଆଉଟ୍ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା ସେ କହିଛନ୍ତି ଭାରତର ନେପାଳ ସହ ସମ୍ପର୍କ ଅତ୍ୟନ୍ତ ଭଲ ରହିଛି ଉଭୟ ଦେଶ ମଧ୍ୟରେ ଭୌଗଳିକ ସାଂସ୍କୃତିକ ଐତିହାସିକ ଓ ଧାର୍ମିକ ସମ୍ପର୍କ ରହିଥିବା ବେଳେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ଭାରତର ସେମାନଙ୍କ ସହ ସମ୍ପର୍କ ସର୍ବଦା ଭଲ ରହି ଆସିଛି ଓ ଆଗକୁ ମଧ୍ୟ ଭଲ ରହିବ ବୋଲି ସେ କହିଚ୍ଛନ୍ତି ଜାନ୍ମୁ କାଶ୍ମୀର ପରିସ୍ଥିତି ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଏ କ୍ଷେତ୍ରରେ ଆମେ ଯଥେଷ୍ଟ ସଫଳତା ହାସଲ କରିଛେ

ବାନ୍ଦିପୋରା ଶ୍ରୀନଗର ଜାତୀୟ ରାଜପଥ ନିକଟସ୍ଥ ଗାମରୁ ଲଡରା ଛକ ଠାରେ ସେହି ବିସ୍ଫୋରକ ପଦାର୍ଥଟିକୁ ସନ୍ତ୍ରାସବାଦୀମାନେ ରାସ୍ତା କଡ଼ରେ ଖଞ୍ଜିଥିଲେ ସରକାରୀ କର୍ମକର୍ତ୍ତାଙ୍କ କହିବା ଅନୁସାରେ ରାସ୍ତା ସଫା କରିବା କାର୍ଯ୍ୟରେ ମୁତୟନ କର୍ମଚାରୀମାନେ ବିସ୍କୋରକ ପଦାର୍ଥ ସନ୍ଧାନୀ କୁକୁର ସହାୟତାରେ ସେହି ବିସ୍ଫୋରକ ପଦାର୍ଥଟିକୁ ଠାବ କରିଥିଲେ ଏହାପରେ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା ଓ ସେହି ବିସ୍ଫୋରକ ପଦାର୍ଥଟିକୁ ନିଷ୍କ୍ରିୟ କରାଯାଇଥିଲା ଏକ ଗ୍ୟାସ୍ ସିଲିଣ୍ଡର ଭିତରେ ବିସ୍ଫୋରକ ପଦାର୍ଥଟିକୁ ରଖାଯାଇଥିଲା